ଏନ୍ସିପି ନେତାମାନଙ୍କର ମ୍ରମ୍ଭାଇରେ ଏକ ବୈଠକ ବସ୍ରଛି

ମହା ଗଭ୍ ଫର୍ମେସନ୍ ମହାରାଷ୍ଟ୍ରରେ ନୂଆ ସରକାର ଗଠନ ପାଇଁ ନିକର ଇଚ୍ଛା ଓ କ୍ଷମତା ବିଷୟରେ ଜଣାଇବାକୁ ରାଜ୍ୟପାଳ ଭଗତ୍ ସିଂ କୋଶିଆରି ଶିବସେନାକୁ କହିଛନ୍ତି ପୂର୍ବରୁ ବିକେପି ସରକାର ଗଠନ କରିବାପାଇଁ ଅକ୍ଷମତା ପ୍ରକାଶ କରିଥିଲା

ଅନ୍ୟପକ୍ଷରେ ବିଜେପି ରାଜ୍ୟଶାଖା ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ତାଙ୍କ ପାର୍ଟି ସରକାର ଗଠନ କରିବ ନାହିଁ ବୋଲି ରାଜ୍ୟପାଳଙ୍କୁ ଜଣାଇ ସାରିଛି ରାଜ୍ୟପାଳଙ୍କ ଚିଠି ମିଳିବା ପରେ ମୁମ୍ୟାଇ ଉପକଣ୍ଷରେ ଏକ ହୋଟେଲ୍ରେ ରହିଥିବା ଶିବସେନା ବିଧାୟକମାନେ ବିଚାରବିମର୍ଶ ଆରମ୍ଭ କରିଦେଇଛନ୍ତି ପରେ ସେମାନେ ପାର୍ଟି ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ବାନ୍ଦ୍ରାସ୍ଥିତ ବାସଭବନ 'ମାତୋଶ୍ରୀ' ଯାଇ ସେଠାରେ ଏକ ବୈଠକରେ ଯୋଗ ଦେଇଥିଲେ କଂଗ୍ରେସ ନିଜର ଆଭିମୁଖ୍ୟ କଣାଉ ନ ଥିବାବେଳେ ଶରଦ୍ ପାୱାରଙ୍କ ନେତୃତ୍ୱର ଏନ୍ସିପି ଶିବସେନାକୁ ସମର୍ଥନ ଦେବା ବିଷୟରେ ବିଚାର କରିବା ପୂର୍ବରୁ ଶିବସେନା ଏନ୍ଡିଏରୁ ନିଜକୁ ଅଲଗା କରିବାକୁ ହେବ ବୋଲି ଶ୍ରୀ ପାୱାର ସ୍ୱଷ୍ଟ କରିଦେଇଛନ୍ତି କିନ୍ତୁ ଶିବସେନା ନେତା ସଞ୍ଜୟ ରାଉତ ମୁଖ୍ୟମନ୍ତ୍ରୀ ତାଙ୍କ ପାର୍ଟିରୁ ହିଁ ହେବେ ବୋଲି ଦୂଢ଼ୋକ୍ତି ପ୍ରକାଶ କରିଛନ୍ତି ଇତିମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ସାମ୍ପ୍ରତିକ ରାଜନୈତିକ ଚଞ୍ଚଳତା ପରିପ୍ରେକ୍ଷୀରେ ଏନ୍ସିପି ନେତାମାନଙ୍କର ଆକି ମୁମ୍ୟାଇରେ ଏକ ବୈଠକ ବସି ଅଚଳାବସ୍ଥା ବିଷୟରେ ଆଲୋଚନା କରାଯିବାର ଆଶା କରାଯାଉଛି ଏନ୍ସିପି ନେତା ପ୍ରଫୁଲ୍ଲ ପଟେଲ୍ କହିଛନ୍ତି ସରକାର ଗଠନ ଏକ ଗୁରୁତର ପ୍ରସଙ୍ଗ ଓ କୌଣସି ନିଷ୍ପଭି ନେବା ପୂର୍ବରୁ ଏ ସଂକ୍ରାନ୍ତରେ ଭଲଭାବେ ଆଲୋଚନା କରାଯିବା ଉଚିତ ଶିବସେନା କିମ୍ବା କଂଗ୍ରେସ ସହ ତାଙ୍କ ପାର୍ଟିର କୌଣସି କଥାବାର୍ତ୍ତା ହୋଇଥିବା ବିଷୟକ୍ତ ସେ ଅଗ୍ରାହ୍ୟ କରିଛନ୍ତି ଆଡ୍ ମହା ଗଭ୍ କଂଗ୍ରେସ କାର୍ଯ୍ୟକାରୀ କମିଟିର ଆଜି ନୂଆଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଛି ପାର୍ଟିର ଅସ୍ଥାୟୀ ସଭାପତି ସୋନିଆ ଗାନ୍ଧିଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ମହାରାଷ୍ଟ୍ରର ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା ହୋଇଛି ଅହମ୍ମଦ ପଟେଲ୍ କେସି ବେଣୁଗୋପାଳ ଓ ମଲ୍ଟିକାର୍ଜୁନ ଖଡ୍ଗେଙ୍କ ସମେତ କଂଗ୍ରେସର ବରିଷ ନେତାମାନେ ବୈଠକରେ ଯୋଗ ଦେଇଥିଲେ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ଶ୍ରୀ ଖଡ୍ଗେ କହିଛନ୍ତି ମହାରାଷ୍ଟ୍ର ପରିସ୍ଥିତି ବିଷୟରେ ବୈଠକରେ ପୁଙ୍ଗାନୁପୁଙ୍ଗ ଆଲୋଚନା ହୋଇଛି ସେ କହିଛନ୍ତି ଅଧିକ ଆଲୋଚନା ପାଇଁ ମହାରାଷ୍ଟ୍ରର ନେତାମାନଙ୍କୁ ଦିଲ୍ଲୀ ଡକାଯାଇଛି ଆଜି ସନ୍ଧ୍ୟାରେ ଏହି ବୈଠକ ବସିବ ସାବନ୍ତ ଏନ୍ଡିଏ ଶିବସେନା ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାବନ୍ତ ନିଜ ପଦର୍ ଇସ୍ତଫା ଦେବା ବିଷୟ ଘୋଷଣା କରିଛନ୍ତି

ଶ୍ରୀ ସାବନ୍ତ ବର୍ତ୍ତମାନ ଭାରିଶିଳ୍ପ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଅଛନ୍ତି

ନିରାପଭା ସୃତ୍ରରୁ ମିଳିଥିବା ଖବର ଅନୁସାରେ ସନ୍ତାସବାଦୀ ଦୁଇ ଜଣଙ୍କର ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ଘଟଣାସ୍ଥଳୀରୁ ବହୁ ଅସ୍ତଶସ୍ତ ଓ ଗୋଳାବାରୁଦ କରାଯାଇଛି ସେନାବାହିନୀ ଏସ୍ଓଜି ଓ ସିଆର୍ପିଏଫ୍ର ଏକ ମିଳିତ ଦଳ ବିଜ୍ହାରା ଲିଉଦାରା ଅଞ୍ଚଳକୁ ଘେରାଉ କରି ଖୋଜାଖୋଜି ଆରମ୍ଭ କରିଥିଲେ ଯବାନମାନେ ସନ୍ତାସବାଦୀମାନେ ଲୁଚି ରହିଥିବା ସ୍ଥାନର ନିକଟବର୍ତ୍ତୀ ହେବାବେଳକୁ ସେମାନେ ଗ୍ରୁଳି ଚଳାଇବା ଆରମ୍ଭ କରିଥିଲେ ଓ ଏହାପରେ ସଂଘର୍ଷର ସ୍ନତ୍ରପାତ ହୋଇଥିଲା ଜଣେ ସନ୍ତାସବାଦୀ ଗତ ସନ୍ଧ୍ୟାରେ ପ୍ରାଣ ହରାଇଥିବାବେଳେ ଆଉ ଜଣେ ସନ୍ତାସବାଦୀର ଆକି ସକାଳେ ମୃତ୍ୟୁ ହୋଇଛି ଜେକେ ରେଷ୍ଟ୍ରିକ୍ସନ୍ସ୍ ଅଯୋଧ୍ୟା ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରକାଶ ପାଇବାର ଅବ୍ୟବହିତ ପୂର୍ବରୁ ଜନ୍ମୁରେ ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପଗୁଡ଼ିକୁ ପ୍ରତ୍ୟାହାର କରି ନିଆଯାଇଛି କମ୍ମୁ ଡିଭିଜନାଲ୍ କମିଶନର୍ ସଞ୍ଜୀବ୍ ବର୍ମା କହିଛନ୍ତି ଶନିବାରଠାରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ୍ ରହିଥିବାବେଳେ ଆକି ସେଗୁଡ଼ିକ ଖୋଲିଛି

ବିହାର ରାଜ୍ୟପାଳ ଫଗୁ ଚୌହାନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ଜଷ୍ଟିସ୍ କାରୋଲ୍ ଏହା ପୂର୍ବରୁ ତ୍ରିପୁରାର ମୁଖ୍ୟ ବିଚାରପତି ଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଉପମୁଖ୍ୟମନ୍ତ୍ରୀ ସୁଶିଲ୍ କୁମାର ମୋଦି ଓ ବିଧାନସଭା ବାଚସ୍ୱପତି ବିକ୍ଷୟ କୁମାର ଚୌଧୁରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶପଥ ଗ୍ରହଣ ଉସବରେ ଯୋଗ ଦେଇଥିଲେ

ପଣ୍ଟିମବଙ୍ଗ ରାଜ୍ୟପାଳ ଜଗଦୀଶ ଧଙ୍କଡ଼୍ ଏହି ଅବସରରେ ସେଠାରେ ଉପସ୍ଥିତ ରହିବେ

ପରେ ସେ ଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କଦ୍ୱାରା ପ୍ରତିଷ୍ଠିତ ପ୍ରିଷ୍ଟାଇନ୍ ଶିକ୍ଷାନ୍ଦ୍ରଷ୍ଠାନକ୍ତ ଗସ୍ତ କରିବେ

ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସଂରକ୍ଷଣ ଜରିଆରେ ଏହା କରାଯାଇପାରିବ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତମାନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି

ଶ୍ରୀ ନାଇଡୁ କହିଛନ୍ତି ଜେଏନ୍ୟୁ ଦେଶର ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ହୋଇପାରିଥିବାରୁ ଏହା ଏକ ଗର୍ବର ବିଷୟ

ପ୍ରବଳ ବର୍ଷା ସାଙ୍ଗକୁ ଜୋର୍ରେ ପବନ ବହି ନାହିଁ ନ ଥିବା କ୍ଷୟକ୍ଷତି ହୋଇଛି

ବାତ୍ୟାଯୋଗୁଁ ଶହ ଶହ ଘର କ୍ଷତିଗ୍ରହସ୍ତ ହେବା ସହ ବହୁ ଗଛ ବିଦ୍ୟୁତ୍ ଖୁମ୍ଧ ଓ ଟେଲିଫୋନ୍ ଟାୱାର୍ ଭାଙ୍ଗିଯାଇଛି

ପାଟନା ସାହିବ୍ର ଗୁରୁ କା ବାଘ୍ ଗୁରୁଦ୍ୱାରାଠାରୁ ଶୋଭାଯାତ୍ରାଗୁଡ଼ିକ ବାହାରିବ ସହରର ମ୍ରଖ୍ୟ ଅଞ୍ଚଳ ଦେଇ ଏହି ଶୋଭାଯାତ୍ରାଗୁଡ଼ିକ ଯିବ ଓ ତଖତ୍ଶ୍ରୀ ହରିମନ୍ଦିର ସାହିବ୍ଠାରେ ସମାପ୍ତ ହେବ ସେଠାରେ ମ୍ରଖ୍ୟ ଉତ୍ସବର ଆୟୋଜନ କରାଯାଇଛି ଗୁର୍ ନାନକଦେବଟ୍ଟୀଙ୍କ ଜୀବନୀ ଓ ବାଣୀ ଉପରେ କଥାବଚନ ଓ ଅଖଣ୍ଡ ପାଠମାନ କରାଯାଉଛି ଆସନ୍ତାକାଲି ଗୁରୁପୂର୍ଣ୍ଣିମା ଅବସରରେ କବି ଦରବାର ଓ ମୁଖ୍ୟ ଉତ୍ସବ ଅନୁଷ୍ଠିତ ହେବ

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି

ଶ୍ରୀ ଆଜାଦ୍ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଣୀ ନେତା ଥିଲେ ଓ ସ୍ୱାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ହୋଇଥିଲେ

ଶନିବାର ଦିନ ସେଠାରେ ମତଦାନ ହେବ ଭୋଟର୍ମାନଙ୍କୁ ଆକୃଷ୍ଟ କରିବାପାଇଁ ପ୍ରାର୍ଥୀମାନେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଶୀଲଙ୍କା ପିପୁଲ୍ସ୍ ପାର୍ଟି ସଭାପତି ଗୋତାବୟ ରାଜପକ୍ଷେ କହିଛନ୍ତି ପରାଜୟ ପୂର୍ବରୁ ନିରାଶ ହୋଇପଡ଼ିଥିବା ଗୋଷ୍ଠୀଗୁଡ଼ିକ ବିଭ୍ରାନ୍ତିକର ପ୍ରଚାରମାନ କରୁଛନ୍ତି ସେମାନଙ୍କର ଷଡ଼ଯନ୍ତର ଶିକାର ନ ହେବାକୁ ସେ ଲୋକମାନଙ୍କୁ ନିବେଦନ କରିଛନ୍ତି